ବିଜେପି ଲିଷ୍ଟ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଗତକାଲି ମନୋନୟନ ଦାଖଲ ପ୍ରକ୍ରିୟା ଶେଷ ହୋଇଯିବା ପରେ ଦେଶରେ ନିର୍ବାଚନ ପ୍ରକ୍ରିୟା ତ୍ୱରାନ୍ଧିତ ହୋଇଛି ଆଜି ଏହି ପର୍ଯ୍ୟାୟରେ ଦାଖଲ ହୋଇଥିବା ମନୋନୟନ ପତ୍ରଗୁଡ଼ିକୁ ଯାଞ୍ଚ କରାଯିବ

ପାର୍ଟିର ସାଧାରଣ ସମ୍ପାଦକ ଅର୍ଜ୍ଜୁନ ସିଂହ ଗତକାଲି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧି ସୁଲତାନପୁରରୁ ନିର୍ବାଚନ ଲଢ଼ିବେ ଏବଂ ବରୁଣ ଗାନ୍ଧି ପିଲିଭିଟ୍ରୁ ପ୍ରତିଦ୍ୱନ୍ଦ୍ୱୀତା କରିବେ ବର୍ତ୍ତମାନ ଉତ୍ତରପ୍ରଦେଶର ମନ୍ତ୍ରୀ ରିତା ବହୁଗୁଣା ଯୋଶୀ ଆହ୍ଲାବାଦରୁ ଲଢ଼ିବେ ଉତ୍ତରପ୍ଦେଶ ରାଜ୍ୟ ବିଜେପି ଶାଖା ସଭାପତି ମହେନ୍ଦ୍ନାଥ ପାଣ୍ଡେ ଚାନ୍ଦୌଲିରୁ ନିର୍ବାଚନ ଲଢ଼ିବେ ଏବଂ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ରାଙ୍କୁ ଗାକ୍ପିପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରାଯାଇଛି ଦୁଇ ଥର ସାଂସଦ ଅଭିନେତ୍ରୀ ଜୟା ପ୍ରଦା ରାମପୁରରୁ ପ୍ରତିଦ୍ୱନ୍ଦ୍ୱୀତା କରିବେ ପଶ୍ଚିମବଙ୍ଗରେ ରନ୍ତିଦେବ ସେନଗୁପ୍ତା ହାଓଡ଼ା ଆସନରୁ ହୁମାୟୁନ୍ କବିର୍ ମୁର୍ସିଦାବାଦରୁ ପ୍ରତିଦ୍ୱନ୍ଦ୍ୱୀତା କରିବେ ଅଭିନେତା ଜୟ ବାନାର୍ଜୀ ଉଲ୍ବେରିଆରୁ ପ୍ରାର୍ଥୀ କରାଯାଇଥିବା ବେଳେ ସାନ୍ତନୁ ଠାକୁର ବନଗାଓଁ ଆସନରୁ ନିର୍ବାଚନ ଲଢ଼ିବେ କଂଗ୍ରେସ ଲିଷ୍ଟ କଂଗ୍ରେସ ପାର୍ଟି ଆଗାମୀ ଲୋକସଭା ନିର୍ବାଚନ ପାଇଁ ଗତକାଲି ଦ୍ୱାଦଶ ତାଲିକାରେ ତିନି କଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଉତ୍ତରପ୍ରଦେଶରର ରାମପୁରରୁ ସଂଜୟ କାପୁର ଗୁଜରାଟର ନବସରିରୁ ଧର୍ମେସ୍ ପଟେଲ ଏବଂ କଛ ନିର୍ବାଚନ ମଣ୍ଡଳୀରୁ ନରେଶ ମାହେଶ୍ୱରୀଙ୍କୁ ପ୍ରାର୍ଥୀ କରାଇଛି

ଗତ ସୋମବାର ଦିନ ମନୋନୟନ ଦାଖଲ ପ୍ରକ୍ରିୟା ଶେଷ ହୋଇଥିଲା

ତେଲେଙ୍ଗାନାରେ କେତେକ ମନୋନୟନପତ୍ରେ ଭୁଲଭଟକା ଥିବାର୍ ଅନେକ ଲୋକସଭା ନିର୍ବାଚନ ମଣ୍ଡଳୀର କେତେକ ପ୍ରାର୍ଥୀପତ୍ରଗୁଡ଼ିକୁ ଖାରଜ କରାଯାଇଛି ତେବେ ରାଜ୍ୟର ଚୂଡ଼ାନ୍ତ ବୈଧ ମନୋନୟନପତ୍ର ସଂଖ୍ୟା ଏପର୍ଯ୍ୟନ୍ତ କଣାପଡ଼ି ନାହିଁ

ଆସାମରେ ତେଜପୁର ଆସନ ପାଇଁ ଦୁଇଟି ମନୋନୟନପତ୍ର ନାକଚ ହୋଇଯାଇଛି ତେଶେ ଲକ୍ଷିମ୍ପୁର ନିର୍ବାଚନ ମଣ୍ଡଳୀରେ କେତେକ ବୈଷୟିକ ତ୍ରଟି ଯୋଗୁଁ କଣେ ପ୍ରାର୍ଥୀଙ୍କ ମନୋନୟନପତ୍ରକୁ ବିବେଚନା ପାଇଁ ରଖାଯାଇଛି

ମଣିପୁରରେ ବାହ୍ୟ ମଣିପୁର ସଂସଦୀୟ ଆସନ ପାଇଁ ଆଠକ୍କଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଛନ୍ତି ଆସନ୍ତାକାଲି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ

ପାର୍ଟି ସଭାପତି ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଗତକାଲି କୟପୁରଠାରେ ଅନୁଷ୍ଠିତ କଂଗ୍ରେସ ଶକ୍ତି ସମ୍ମିଳନୀରେ ଏହି ବିଧାୟକମାନେ ଯୋଗ ଦେଇଥିଲେ ବିଜେପିର ପୂର୍ବତନ ବରିଷ୍ଣ ନେତା ଘନଶ୍ୟାମ ତିୱାରୀ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ଗୋଏଲ୍ ଏବଂ ଆଉ କେତେକ ନେତା ଏହି ବୈଠକ ଅବସରରେ କଂଗ୍ରେସରେ ଯୋଗ ଦେଇଛନ୍ତି ଇସି ମୁଖ୍ୟ ନିର୍ବାଚନ କମିଶନର୍ ସୁନୀଲ ଅରୋଡା କହିଛନ୍ତି ନିର୍ବାଚନ ସମୟରେ ଅବୈଧ ଟଙ୍କା ଦେଶନେଶକୁ ନିୟନ୍ତ୍ରଣ କରିବା ଲାଗି ଅଧିକ ବ୍ୟୟ ସମ୍ବେଦନଶୀଳ ରାଜ୍ୟଗୁଡ଼ିକରେ ଆଉ କେତେକ ସ୍ୱତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତ କରିବା ପାଇଁ ବିବେଚନା କରାଯାଉଛି ଦ୍ଧିତୀୟ ଦଫାରେ ନିଯୁକ୍ତ ସାଧାରଣ ବ୍ୟୟ ଓ ପୁଲିସ୍ ପର୍ଯ୍ୟବେକ୍ଷକମାନଙ୍କୁ ଗତକାଲି ନୂଆଦିଲ୍ଲୀରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଆରୋଡା ଏହା କହିଛନ୍ତି ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏହି ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତ କରାଯାଇଛି ଶ୍ରୀ ଅରୋଡା କହିଛନ୍ତି ତାମିଲନାଡୁ ଗୁଜରାଟ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ପାଇଁ ଦୁଇ ଜଣ ସ୍ପତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇ ସାରିଲାଣି ସେ କହିଛନ୍ତି ବିପୁଳ ପରିମାଣର ଅର୍ଥବଳ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଥିବାରୁ ବରିଷ୍ଣ ବ୍ୟୟ ପର୍ଯ୍ୟବେକ୍ଷକମାନଙ୍କ ଭୂମିକା ଯଥେଷ୍ଟ ମାତ୍ରାରେ ଗୁରୁତ୍ୱପୂର୍ଣ୍ଣ ସଜାଗ ନିରପେକ୍ଷ ଓ ସବୁପକ୍ଷଗୁଡ଼ିକ ସହ ଯୋଗାଯୋଗ ରକ୍ଷା କରି ନିର୍ବାଚନ ପ୍ରକ୍ରିୟା ପ୍ରତି ଭୋଟଦାତାମାନଙ୍କର ବିଶ୍ୱାସ ପୁନଃ ସ୍ଥାପନ କରିବା ଦିଗରେ ସେମାନେ ପ୍ରୟାସୀ ହୁଅନ୍ତୁ ବୋଲି ଅରୋଡା ପରାମର୍ଶ ଦେଇଛନ୍ତି ରୁରାଲ୍ ଏମ୍ଜିଏନ୍ଆର୍ଇଜିଏ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଆଇନ୍ ଅଧୀନରେ ଦିଆଯାଉଥିବା ମଜୁରୀକୁ ଆସନ୍ତାମାସ ପହିଲାରୁ ବୃଦ୍ଧି କରିବା ପାଇଁ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ନିର୍ବାଚନ କମିଶନଙ୍କ ଅନୁମତି ଲୋଡ଼ିଛନ୍ତି ଏହି ଯୋକ୍ତନା ଅଧୀନରେ କୃଷି ଶ୍ରମିକମାନଙ୍କ ପାଇଁ ଦିଆଯାଉଥିବା ମଜୁରୀକୁ ଉପଭୋକ୍ତା ମ୍ବଲ୍ୟ ସ୍ୱଚୀ ସହ ଯୋଡ଼ା ଯାଇଛି ଏବଂ ନୂଆ ମଜୁରୀ ଦର ଏପ୍ରିଲ୍ ପହିଲା ତାରିଖରୁ ଲାଗୁ ହେବ ବୋଲି କୁହାଯାଇଛି ମନ୍ତ୍ରଣାଳୟର କଣେ ବରିଷ୍ଣ ଅଧିକାରୀ କହିଛନ୍ତି ବର୍ତ୍ତମାନ ଦେଶରେ ନିର୍ବାଚନ ଆଚରଣବିଧି ଲାଗୁ ହୋଇଯାଇଥିବାରୁ ନୂଆ ମକୁରୀହାର ପାଇଁ ବିଞ୍ଜପ୍ତି ଜାରି କରାଯିବା ପୂର୍ବରୁ ନିର୍ବାଚନ ଆୟୋଗଙ୍କଠାରୁ ଅନୁମତି ନେବାକୁ ପଡ଼ିବ ପ୍ରେକ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ମାନବବାଦର ହିତ ପାଇଁ ଶାନ୍ତି ଏବଂ ପ୍ରତିରକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ କ୍ରୋଏସିଆର ରାଜଧାନୀ ଜାଗ୍ରେବ୍ଠାରେ ଗତ ସନ୍ଧ୍ୟାରେ ସେଠାକାର ଭାରତୀୟ ସମୁଦାୟଙ୍କ ପକ୍ଷରୁ ଆୟୋକିତ ଏକ ସମ୍ଭର୍ଦ୍ଧନା ସଭାରେ ଯୋଗ ଦେବା ଅବସରରେ ରାଷ୍ଟ୍ରପତି ଏହା କହିଛନ୍ତି ସେ କହିଛନ୍ତି ଯିଏ ଆତଙ୍କବାଦକୁ ଆଶ୍ରୟ ଏବଂ ପ୍ରଶ୍ରୟ ଦେଉଛି ତା ବିରୁଦ୍ଧରେ ବିଶ୍ୱ ନିର୍ଣ୍ଣାୟକ ପଦକ୍ଷେପ ନେବା ଆବଶ୍ୟକ

ୟୁ ଏସ୍ ଇଣ୍ଡିଆ ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଯୋଗ ଦ୍ରୁତ ଭାବରେ ବୃଦ୍ଧି ପାଉଥିବା ଟ୍ରମ୍ପ୍ ପ୍ରଶାସନ ପକ୍ଷରୁ କୁହାଯାଇଛି

ଆଜି ଅନ୍ୟ ମ୍ୟାଚ୍ଗୁଡ଼ିକରେ ପୋଲାଣ୍ଡ ଜାପାନକୁ ଭେଟୁଥିବା ବେଳେ କୋରିଆ ମାଲେସିଆକୁ ଭେଟିବ